ଡାକ୍ତରଙ୍କ ବିନା ପରାମର୍ଶରେ ମନଇଛା ଔଷଧ କିଶି ନ ଖାଇବାକୁ ଜନସାଧାରଣଙ୍କୁ ବିଶେଷଙ୍କ ଡାକ୍ତରଙ୍କ ପରାମର୍ଶ

ବିଶେଷକରି ଏଭଳି ଘଟଣା ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ଦେଖ୍ବାକୁ ମିଳୁଛି ମନଇଛା ଔଷଧ କିଶି ଖାଇବାଦ୍ୱାରା ଜୀବନ ପ୍ରତି ବିପଦ ରହିଛି

ଡାକ୍ତରଙ୍କୁ ପରାମର୍ଶ କରି ଏହା ଗ୍ରହଶ କରିବା ଉଚିତ ଲକ୍ଷଶ ନ ଥିଲେ ଓ ରୋଗ ଗୁରୁତର ନ ଥିଲେ ଘରେ ରହି ଚିକିସା ହୋଇପାରିବ ବୋଲି ଡାକ୍ତର ପଶ୍ତା କହିଛନ୍ତି

ବନ୍ୟା ନିୟନ୍ତଶ ମୁଖ୍ୟ ଯନ୍ତୀ ସୁଶାନ୍ତ ରଥ ଏହି ସୂଚନା ଦେଇଛନ୍ତି

ଏହି ଜିଲ୍ଲୁ ଗୁଡିକ ହେଲା ନିଆପଡା ବଲାଙ୍ଗୀର ବରଗଡଝାରସୁଗୁଡା ସୁନ୍ଦରଗଡ ସମ୍ପଲପୁର ଦେବଗଡ କେନ୍ଦୁଝର ଅନୁଗୁଳ ମୟୁରଭଂଜ ବାଲେଶ୍ୱର ଭଦ୍ରକ ଓ କନ୍ଧମାଳ